ପିଏମ୍ ଇଣ୍ଟରାକୁନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ସୁନାମଧନ୍ୟ ଅର୍ଥନୀତିଜ୍ଞମାନଙ୍କ ସହ ଅଭିବୃଦ୍ଧିରେ ବିକାଶ ଓ ନିଯୁକ୍ତି ସ୍ପଷ୍ଟିପାଇଁ ଅର୍ଥନୈତିକ ନୀତି ରୂପରେଖ ସଂକ୍ରାନ୍ତରେ ଆଲୋଚନା କରିବେ ନୀତି ଆୟୋଗ ପକ୍ଷରୁ ଏହି ବୈଠକର ଆୟୋଜନ କରାଯାଇଛି ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଓ ଶିଳ୍ପପତିମାନେ ମଧ୍ୟ ଏହି ବୈଠକରେ ଯୋଗ ଦେବାର ଆଶା କରାଯାଉଛି

ଜିଏସ୍ଟି କାଉନସିଲ୍ ଜିଏସ୍ଟି ଅଧୀନରେ ପଞ୍ଜୀକରଣ ପାଇଁ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ଏଣିକି ଆଧାର ନୟର ବ୍ୟବହାର କରିପାରିବେ ଏ ସଂକ୍ରାନ୍ତୀୟ ପଞ୍ଜୀକରଣ ବ୍ୟବସ୍ଥାରେ କିଏସ୍ଟି ପରିଷଦ ସରଳୀକରଣ କରିଛନ୍ତି

ପୂର୍ବତନ କେନ୍ଦ୍ରମନ୍ତୀ ସୁରେଶ ପ୍ରଭୁ ଏହି ଶୀର୍ଷ ବୈଠକରେ ଭାରତର ଶେର୍ପା ହେବେ ଶ୍ରୀ ପ୍ରଭୁ ଗତକାଲି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଖାଦ୍ୟ ଓ ଶକ୍ତି ନିରାପତ୍ତା ଆର୍ଥକ ସ୍ଥିରତା ସନ୍ତାସବାଦ ସମ୍ପର୍କିତ ପ୍ରସଙ୍ଗ ଡିଜିଟାଲ୍ ଅର୍ଥନୀତି ଏବଂ ଆର୍ଟିଫିସିଆଲ୍ ଇକ୍ଷେଲିଜେନ୍ସ୍ ଆଦି ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ ଚଳିତ ବର୍ଷର ଶୀର୍ଷକ ରହିଛି ମାନବକୈନ୍ଦ୍ରିକ ଭବିଷ୍ୟତ ସମାଜ

ଏହି ଶୀର୍ଷ ବୈଠକ ସମୟରେ ବ୍ରିକ୍ୱ ନେତାମାନଙ୍କ ମଧ୍ୟରେ ଅଣ ଆନୁଷାନିକ ବୈଠକ ସମେତ ଅନ୍ୟ ନେତାମାନଙ୍କ ସହ ଦ୍ୱିପକ୍ଷୀୟ ବୈଠକ ହେବ

ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରିବାପାଇଁ ଏଫ୍ଏଟିଏଫ୍ର ନିଷ୍ପଭି ସଂକ୍ରାନ୍ତରେ ସାମ୍ଭାଦିକମାନଙ୍କର ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବୈଦେଶିକ ମୁଖପାତ୍ର ରବୀଶ୍ କୁମାର କହିଛନ୍ତି ପାକିସ୍ତାନ ରାଜନୈତିକ ପ୍ରତିଶ୍ରତିବଦ୍ଧତା ସହ ଏଫ୍ଏଟିଏଫ୍ କାର୍ଯ୍ୟାନ୍ୱୟନକୁ କାର୍ଯ୍ୟକାରୀ କରାଯିବା ଉଚିତ ସେ କହିଛନ୍ତି ସନ୍ତାସବାଦ ଏବଂ ପାକିସ୍ତାନର ନିୟନ୍ତ୍ରଣାଧୀନ ଅଞ୍ଚଳରେ ସନ୍ତାସବାଦୀମାନଙ୍କୁ ଆର୍ଥକ ସହାୟତା ପ୍ରଦାନ ସଂକ୍ରାନ୍ତୀୟ ବିଶ୍ୱସ୍ତରୀୟ ସବୁପ୍ରକାର ଉଦ୍ବେଗର ପରିସମାପ୍ତି ପାଇଁ ଇସ୍ଲାମାବାଦ ବିଶ୍ୱାସଯୋଗ୍ୟ ଯାଞ୍ଚ୍ୟୋଗ୍ୟ ନିର୍ଷ୍ଣାୟକ ଏବଂ ନିରନ୍ତର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ଗତକାଲି ଏଫ୍ଏଟିଏଫ୍ ପକ୍ଷରୁ ସନ୍ତାସବାଦୀମାନଙ୍କୁ ଅର୍ଥପ୍ରଦାନ ସଂକ୍ରାନ୍ତରେ ଇସ୍ଲାମାବାଦ ପଦକ୍ଷେପ ନେବାରେ ସମ୍ପର୍ଶ୍ଣ ବିଫଳ ହୋଇଛି ବୋଲି ଦର୍ଶାଯାଇ ଅକ୍ଟୋବର ମାସ ସୁଦ୍ଧା ନିଜର ପ୍ରତିଶ୍ରତି ପାଳନ ନ କଲେ ପାକିସ୍ତାନକୁ କଳା ତାଲିକାଭୁକ୍ତ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା ସନ୍ତାସବାଦୀମାନଙ୍କୁ ଅର୍ଥପ୍ରଦାନ ଏବଂ କଳାଧନ ବୈଧ ନିବାରଣ କ୍ଷେତ୍ରରେ କାମ କରୁଥିବା ପ୍ୟାରିସ୍ଭିଭିକ ଏହି ଗୋଷ୍ଠୀ ପାକିସ୍ତାନରେ ବେଆଇନ ଘୋଷିତ କାର୍ଯ୍ୟରତ ସନ୍ତାସବାଦୀ ଗୋଷୀଗୁଡ଼ିକ କାର୍ଯ୍ୟକଳାପ ସଂକ୍ରାନ୍ତରେ ପୁନଃ ଆକଳନ କରିବାପାଇଁ ଇସ୍ଲାମାବାଦକୁ ପରାମର୍ଶ ଦେଇଛି

ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ତୈଳ ମୂଲ୍ୟ ସ୍ତର ଉଚିତ ଭାବେ ଧାର୍ଯ୍ୟ କରିବା କ୍ଷେତ୍ରରେ ଓପେକ୍ ସହ ସଂଶ୍ଲିଷ୍ଟ ଅନ୍ୟ ଦେଶମାନଙ୍କ ମଧ୍ୟରେ ସାଉଦି ଆରବର ସକ୍ରିୟ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଶ୍ରୀ ପ୍ରଧାନ କହିଛନ୍ତି ସାଉଦି ଆରବର ଶକ୍ତି ଶିଳ୍ପ ଓ ଖଣିଜ ସମ୍ପଦ ମନ୍ତ୍ରୀ ଖଲିଫ୍ ଅଲ୍ ଫଲିହ୍ଙ୍କ ସହ ସେ ଟେଲିଫୋନ୍ ଯୋଗେ ଏ ବିଷୟରେ କଥାବାର୍ତ୍ତା କରିଛନ୍ତି ଭାରତ ଓ ସାଉଦି ଆରବ ମଧ୍ୟରେ ରହିଥିବା ଭାଗିଦାରୀ ସମ୍ପର୍କକୁ ଆହୁରି ବୃଦ୍ଧି କରିବାପାଇଁ ଉଭୟ ଦେଶ ମଧ୍ୟରେ ହାଇଡ୍ରୋ କାର୍ବନ୍ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଲାଗି ଉପାୟ ଉପରେ ସେମାନେ କଥାବାର୍ତ୍ତା ହୋଇଛନ୍ତି ଭାରତର ତୈଳ ବିଶୋଧନ ଓ ପେଟ୍ରୋ ରସାୟନ କ୍ଷେତ୍ରରେ ସାଉଦି ଆରବର ପୁଞ୍ଜିନିବେଶ ପ୍ରଗତିକୁ ମଧ୍ୟ ଶୀ ପ୍ରଧାନ ସମୀକ୍ଷା କରିଛନ୍ତି

ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ୍କୁ ଉପସ୍ଥାପନ କରିଛନ୍ତି ବିଲ୍ ଉପସ୍ଥାପନ କରିବାପାଇଁ ସେ ଛିଡ଼ା ହେଲାମାତ୍ରେ ବିରୋଧ୍ ଦଳ ସଦସ୍ୟମାନେ ଏଥିପ୍ରତି ବିରୋଧ କରିଥିଲେ ଶ୍ରୀ ପ୍ରସାଦ କହିଥିଲେ ନବନିର୍ବାଚିତ ସଭାଗୃହରେ ଏହି ବିଲ୍କୁ ପୁନର୍ବାର ଉପସ୍ଥାପିତ କରାଯିବା ଅନ୍ତମତିଯୋଗ୍ୟ ଆଇନ ମଧ୍ୟରେ ରହିଛି କଂଗ୍ରେସ ସଦସ୍ୟ ଶଶି ଥରୁର୍ ଆର୍ଏସ୍ପିର ଏମ୍କେ ପ୍ରେମଚନ୍ଦ୍ରନ୍ ଏବଂ ଏଆଇଏମ୍ଆଇଏର ଅସାଦ୍ରଦ୍ଦିନ ଓବୈସି ଏହି ବିଲ୍କୁ ବିରୋଧ କରିଥିଲେ

କେନ୍ଦ୍ରମନ୍ତୀ ପ୍ରକାଶ ଜାବଡେକର ଗତକାଲି ନୁଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ କହିଛନ୍ତି ଏହି ସାଂସଦମାନଙ୍କୁ ବିଜେପି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିବା କଥା ରାଜ୍ୟସଭା ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରେ କୁହାଯାଇଛି

ଏଲ୍ଏସ୍ ସ୍ୱିକର୍ ମିଡିଆ ଲୋକସଭାର ନବନିର୍ବାଚିତ ବାସ୍କତି ଓମ୍ ବିର୍ଲା କହିଛନ୍ତି ପାର୍ଲାମେଣ୍ଟର କାର୍ଯ୍ୟଧାରାକୁ ସେ ଫଳପ୍ରଦ ଭାବେ ପରିଚାଳନା କରିବାକୁ ଉଦ୍ୟମ କରିବେ ଯାହାଦ୍ୱାରା ସଭାଗୃହର ପ୍ରତ୍ୟେକ ସଦସ୍ୟଙ୍କୁ କହିବାକୁ ସୁଯୋଗ ମିଳିବ ପ୍ରଥମ ଥର ବାଚସ୍କତି ହୋଇଥିବା ଶ୍ରୀ ବିର୍ଲା ସାମ୍ଘାଦିକମାନଙ୍କୁ କହିଛନ୍ତି ସଂସଦୀୟ କମିଟିଗୁଡ଼ିକ ମଧ୍ୟରେ ଫଳପ୍ରଦ କଥାବାର୍ତ୍ତାଦ୍ୱାରା ସଭାଗୃହରେ କାର୍ଯ୍ୟଧାରା ସମୃଦ୍ଧ ହେବ ସେ କହିଛନ୍ତି ବିଭିନ୍ନ ଦେଶର ସର୍ବୋତ୍ତମ ସଂସଦୀୟ ପ୍ରକ୍ରିୟାକୁ ଅନୁସରଣ କରାଯାଇ ସଭାକାର୍ଯ୍ୟକୁ ଫଳପ୍ରଦ ପରିଚାଳନା ପାଇଁ ସେ ଉଦ୍ୟମ କରିବେ

ଏହି ମାମଲାରେ ଶ୍ରୀ ଭଷାରୀଙ୍କ ଘର ଓ କାର୍ଯ୍ୟାଳୟ ମଧ୍ୟ ଖାନ୍ତଲାସୀ କରାଯାଇଛି ସ୍ୱିଜରଲ୍ୟାଣ୍ଡ୍ର ପିଲାତୁସ୍ ଏୟାରକ୍ରାଫ୍ଟ ଲିମିଟେଡ୍ କମ୍ପାନୀକୁ ମଧ୍ୟ ଅଭିଯୁକ୍ତ କରାଯାଇଛି

ବୋଣିଆର୍ ଥାନା ଅନ୍ତର୍ଗତ ଭୁଜ୍ଥଲାନ୍ ଅଞ୍ଚଳରେ ନିରାପତ୍ତା ବାହିନୀ ପକ୍ଷରୁ ନିୟମିତ ପାଟ୍ରୋଲିଂବେଳେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷର ସ୍ନତ୍ରପାତ ହୋଇଥିଲା ଅତିରିକ୍ତ ନିରାପତ୍ତା ବାହିନୀକୁ ସେହି ଅଞ୍ଚଳକୁ ପଠାଯାଇଛି ଏବଂ ସମଗ୍ର ଜଙ୍ଗଲ ଭିତରେ ବ୍ୟାପକ ଖାନତଲାସୀ ଚାଲିଛି

ଗତକାଲି ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି କେରଳରୁ ମଧ୍ୟ ଦୈନିକ ଦୁଇ ନିୟୁତ ପାଣି ଅଣାଯାଉଛି

କ୍ଷୟକ୍ଷତି ଆକଳନର ସର୍ବଶେଷ ରିପୋର୍ଟ ଏହି କେନ୍ଦ୍ରୀୟ ଟିମ୍ ଦାଖଲ କଲାପରେ ପାର୍ଷି ଦିଆଯିବ ବୋଲି ଜଣାପଡ଼ିଛି ଗତକାଲି ଏହି କେନ୍ଦ୍ରୀୟ ଟିମ୍ ଦ୍ୱିତୀୟ ଥରପାଇଁ ପୁରୀ ଯାଇଥିଲା